ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ୟିକ ଅଧିବେଶନରେ ଉଦ୍ବୋଧନ ଦେବେ ବଙ୍ଗୋପସାଗର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ସ୍ଥାପନା ଦିଗରେ ଏହି ଶିଖର ବୈଠକ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଭାରତୀୟ ହକି ଟିମ୍ ସେମିଫାଇନାଲ୍ରେ ମାଳୟେସିଆକୁ ଭେଟିବ ବିମ୍ଷ୍ଟେକ୍ ସମିଟ୍ ନେପାଳରେ ଚତୁର୍ଥ ବିମ୍ଷ୍ଟେକ୍ ଶିଖର ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଠମାଣ୍ଡୁରେ ଯାଇ ପହଞ୍ଚୁଛନ୍ତି ନେପାଳର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଈଶ୍ୱର ପୋଖରେଲ୍ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ବିମାନ ବନ୍ଦରରେ ଶ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା ନେପାଳରେ ତାଙ୍କର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଥିବାର ଜଣାପଡ଼ିଛି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଏବଂ ବିମ୍ଷ୍ଟେକ୍ ଦେଶଗୁଡ଼ିକର ଅନ୍ୟ ନେତାମାନଙ୍କ ସହ ଶ୍ରୀ ମୋଦି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀଲଙ୍କ ରାଷ୍ଟ୍ରପତି ମୈଥିପାଲ୍ ସିରିସେଣା ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ପ୍ରଧାନମନ୍ତ୍ରୀ ଦିପକ୍ଷିୟ କଥାବାର୍ତ୍ତା କରିବେ ନେପାଳ ପ୍ରଧାନମନ୍ତ୍ରୀ କେପିଶର୍ମା ଓଲି ବିମ୍ଷ୍ଟେକ୍ ନେତାମାନଙ୍କ ସମ୍ମାନାର୍ଥେ ଆଜି ସନ୍ଧ୍ୟାରେ ଆୟୋଜନ କରୁଥିବା ଭୋଜିସଭାରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ ଶ୍ରୀ ମୋଦିଙ୍କର ଗସ୍ତର ଅବ୍ୟବହିତ ପୂର୍ବରୁ ଜାରି ଏକ ବିବୃତିରେ କୁହାଯାଇଛି ବଙ୍ଗୋପସାଗର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଆଶିବା ଦିଗରେ ଚତୁର୍ଥ ବିମ୍ଷ୍ଟେକ୍ ଶିଖର ବୈଠକ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଆଞ୍ଚଳିକ ସହଯୋଗକୁ ଆହୁରି ବୃଦ୍ଧି କରିବା ବାଣିଜ୍ୟ ସଂପର୍କକୁ ସଂପ୍ରସାରିତ କରିବା ଏବଂ ବଙ୍ଗୋପସାଗର ଅଞ୍ଚଳରେ ଶାନ୍ତି ଓ ସମୂଦ୍ଧି ସୃଷ୍ଟି କରିବା ପାଇଁ ସାମୂହିକ ଉଦ୍ୟମକୁ ଆଗେଇ ନେବା ସକାଶେ ସେ ବିମ୍ଷ୍ଟେକ୍ ନେତାମାନଙ୍କ ସହ କଥାବାର୍ତ୍ତା କରିବେ ଶ୍ରୀ ମୋଦି କହିଛନ୍ତି ଏହି ଶିଖର ବୈଠକରେ ତାଙ୍କର ଯୋଗଦାନ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଭାରତ ଅଧିକ ଅଗ୍ରାଧିକାର ଦେଉଛି ଏବଂ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଗୁଡ଼ିକ ସହ ଘନିଷ୍ଠ ସଂପର୍କ ବଜାୟ ରଖିବା ଲାଗି ନୂଆଦିଲ୍ଲୀର ପ୍ରତିଶ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ଲାଲୁ ଜେଲ୍ ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଆଜି ରାଞ୍ଚର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ବିର୍ସାମୁଣ୍ଡା ଜେଲ୍କୁ ପଠାଇ ଦିଆଯାଇଛି ତାଙ୍କର ମଧ୍ୟବର୍ତ୍ତୀକାଳୀନ କ୍ରାମିନ ମିଆଦକୁ ବୃଦ୍ଧି କରିବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ମନା କରିଦେଇଥିଲେ

ଚଳିତବର୍ଷ ଭଲ ବର୍ଷା ଏବଂ ଶିଳ୍ପୋଦ୍ୟୋଗ କ୍ଷେତ୍ରରେ ଭଲ ଉତ୍ପାଦନ ଯୋଗୁଁ ଏହି ଅଭିବୃଦ୍ଧିରେ ଉନ୍ନତି ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ଆଶା ପ୍ରକାଶ କରିଛି

ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର କୌଣସି ସ୍ଚତ୍ରରୁ ଖବର ପାଇଲା ପରେ ନିରାପତ୍ତା ବାହିନୀ ପକ୍ଷରୁ ସେହି ଅଞ୍ଚଳକୁ ଘେରାଉ କରାଯାଇ ଖାନ୍ତଲାସ କରାଯାଇଥିଲା ସନ୍ଦିଗ୍ଧ ସ୍ଥଳ ନିକଟରେ ଯବାନମାନେ ପହଞ୍ଚୁଲା ପରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା ଆଉ କେତେକ ସନ୍ତାସବାଦୀ ଲୁଚି ରହିଥିବାର ସନ୍ଦେହ କରାଯାଉଥିବାରୁ ଖାନ୍ତଲାସି ଅଭିଯାନ ଜାରି ରହିଛି

ଏହି ଦୁଇଦିନିଆ ବୈଠକରେ ପ୍ରସ୍ତାବିତ ବୃହତ ବାଣିଜ୍ୟ ରାଜିନାମା କଥାବାର୍ତ୍ତା ପ୍ରତି ବାଧା ସୃଷ୍ଟି କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ

ସାମଗ୍ରୀ ସେବା ପୁଞ୍ଜିନିବେଶ ଅର୍ଥନୈତିକ ବୈଷୟିକ ସହଯୋଗ ପ୍ରତିଯୋଗିତା ଏବଂ ବୌଦ୍ଧିକ ସମ୍ପତ୍ତି ଅଧିକାର ଆଦି କ୍ଷେତ୍ରରେ ବୃହତ୍ ବାଣିଜ୍ୟ ରାଜିନାମାରେ ଉପନୀତ ହେବା ରିସିପ୍ର ମୂଳଲକ୍ଷ୍ୟ

କେନ୍ଦ୍ର ଅର୍ଥ ସଚିବ ଏସସି ଗର୍ଗ ନ୍ତଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କଳାଧନ ରୋକିବା ସନ୍ତାସବାଦୀମାନଙ୍କୁ ଅର୍ଥ ସହାୟତା ପ୍ରଦାନ ବନ୍ଦ କରିବା ଡିଜିଟାଲ୍ ଦେଣନେଶକୁ ପ୍ରୋହାହିତ କରିବା ଏବଂ ନକଲି ନୋଟ୍ଗୁଡ଼ିକୁ ମୂଳପୋଛ କରିବା ଲକ୍ଷ୍ୟ ପୂରଣ ହୋଇପାରିଛି

ଇସି ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ଗସ୍ତ କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ପତ୍ ସାମ୍ବାଦିକମାନଙ୍କୁ କହିଛନ୍ତି ସବୁ ଭୋଟର ଯେପରି ଭୋଟ୍ ଦେବାର ସୁବିଧା ସୁଯୋଗ ପାଆନ୍ତି ତାହା ନିଶ୍ଚିତ ହେବା ଆବଶ୍ୟକ ବିଶେଷ କରି ସମାଜର ଦୁର୍ବଳ ବର୍ଗ ଓ ଶାରିରୀକ ଅକ୍ଷମମାନଙ୍କୁ ସେମାନଙ୍କର ସମତାଧିକାର ସାବ୍ୟସ୍ତ ପାଇଁ କର୍ତ୍ତପକ୍ଷଙ୍କୁ ସବୁପ୍ରକାର ବନ୍ଦୋବସ୍ତ କରିବାକୁ ପଡ଼ିବ ଏଥର ନିର୍ବାଚନ ସମୟରେ ନିୟମିତ ପର୍ଯ୍ୟବେକ୍ଷଙ୍କ ସମେତ ଆକ୍ୱେସିବୁଲ୍ ଅବ୍ଜରବର୍ ପ୍ରଥମଥର ପାଇଁ ନିଯୁକ୍ତ ହେବେ ଭୋଟରମାନେ ଭୋଟ୍ ଦେବାକୁ ଆବଶ୍ୟକ ସୁବିଧା ସ୍ରଯୋଗ ପାଉଚ୍ଚନ୍ତି କି ନାହିଁ ଏହି ପର୍ଯ୍ୟବେକ୍ଷକମାନେ ତାହା ଦେଖିବେ ଏହାଛଡ଼ା ମଧ୍ୟପ୍ରଦେଶରେ ଏଥର ପ୍ରଥମଥର ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଗୋଟିଏ ଲେଖାଏଁ ଭୋଟ୍ ଗ୍ରହଣ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ନିର୍ବାଚନ ସମ୍ପର୍କୀୟ ବିଭିନ୍ନ ତଥ୍ୟବଳୀ ଓ ସୂଚନା ଲୋକଙ୍କୁ ଜଣାଇବା ପାଇଁ ଆୟୋଗଙ୍କ ପକ୍ଷରୁ ସମାଧାନ ସୁବିଧା ସୁଗମ ଆଟ୍ଲାସ୍ ଓ ସିଭିକିନ୍ ଆପ୍ସର ବ୍ୟବସ୍ଥା କରାଯାଇଛି

ଇପିଏଫ୍ଓ ଆଧାର କର୍ମଚାରୀ ଭବିଷ୍ୟନିଧି ପାଖି ସଂସ୍ଥା ଇପିଏଫ୍ଓ ଆସାମ୍ ମେଘାଳୟ ଏବଂ ନାଗାଲାଣ୍ଡରେ ଆଧାର ନଥିବା ଶ୍ରମିକ କର୍ମଚାରୀମାନଙ୍କୁ ଏହି ସଂସ୍ଥାରେ ପଞ୍ଜିକୃତ ହେବାକୁ ଅନୁମତି ପ୍ରଦାନ କରିଛି ଉତ୍ତରପୂର୍ବାଞ୍ଚଳରେ ଆଧାରର ପ୍ରବର୍ତ୍ତନ ସନ୍ତୋଷଜନକ ଭାବେ ହୋଇନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି

ଏହି ମେଳା ଅବସରରେ ସଂଯୁକ୍ତ ଆରବ ଏମିରେଟସ୍ର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ ଭାରତ ଏଥିରେ ଯୋଗ ଦେଲେ ଏହି ମେଳା ଦେଖିବା ପାଇଁ ଅଧିକ ଭାରତୀୟ ଆସିବେ ବୋଲି ଲକ୍ଷ୍ୟ ରହିଛି ଏଥିରେ ଭାରତ ଯେଉଁ ଷ୍ଟଲ୍ ଖୋଲିବ ସେଥିରେ ପ୍ରସିଦ୍ଧ ଭାରତୀୟ ଲେଖକମାନଙ୍କର କୃତି ସ୍ଥାନ ପାଇବ ଆବୁଧାବିରେ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି କେବଳ ଅର୍ଥନୀତିରେ ଭାରତର ଶକ୍ତି ସୀମିତ ନୁହେଁ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିରୁ ଏହା ମଧ୍ୟ ବେଶ୍ ଶକ୍ତିଶାଳୀ

ସଂଯୁକ୍ତ ଆରବ ଏମିରେଟସ୍ରେ ଥିବା ଭାରତର ରାଷ୍ଟ୍ରଦତ ନବଦୀପ ସୁରୀ କହିଛନ୍ତି ଏହି ବହିମେଳାରେ ଭାରତର ଅଂଶଗ୍ରହଣ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଦିଲ୍ଲୀ ପୁସ୍ତକ ମେଳାରେ ଭାଗ ନେବାକୁ ସାରଜା ସରକାରଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି

ଚିତ୍ରା ଉନ୍ନୀକ୍ରିଷନ୍ ଓ ମୋନିକା ଚୌଧାରୀ ମହିଳା ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବେ

ସୀମା ପୁନିଆଙ୍କ ଡିସ୍କସ୍ ଥ୍ରୋ ଉପରେ ସମସ୍ତଙ୍କର ନଜର ରହିଛି ସୀମା ପୁନିଆ ଓ ସନ୍ଦୀପ କୁମାରୀ ଦେଶ ପାଇଁ ପଦକ ଆଶିବେ ବୋଲି କ୍ରୀଡ଼ାପ୍ରେମୀ ମାନେ ଆଶା ବାନ୍ଧି ବସିଛନ୍ତି

ଆଜି ପୁରୁଷ ହକି ସେମିଫାଇନାଲ୍ରେ ଭାରତ ମାଲେସିୟାକୁ ଭେଟିବ

ଟେବୁଲ୍ ଟେନିସ୍ ସିଙ୍ଗିଲ୍ସ ପ୍ରତିଯୋଗିତ ଆଜି ଅନୁଷ୍ଠିତ ହେବ ମଉମା ଦାସ ପ୍ରଥମ ରାଉଣ୍ଡ୍ରୁ ହାରି ଯାଇଛନ୍ତି ତେବେ ମନିକା ବାତ୍ରା ଅଚନ୍ତ ସାରଥ କମଲ ଓ ସାଥୀୟାଁ ଗଣଶେଖରନ୍ ଆଜି ପ୍ରାର୍ୟିକ ମ୍ୟାଚ୍ଗୁଡ଼ିକ ଖେଳିବେ